ମନ୍ତ୍ରୀମାନେ ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନାର ସମୀକ୍ଷା କରିବା ସହ ଏ ସଂପର୍କରେ ଜନସାଧାରଣଙ୍କର ମତାମତ ନେଇଛନ୍ତି ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ମଧ୍ୟ ସେମାନେ ଶୁଣାଣି କରିଛନ୍ତି ଜାନ୍ଗୁ କାଶ୍ମୀର ଓ ସେଠାକାର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ନେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ହେଉଛି ମନ୍ତ୍ରୀମାନଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ମନ୍ତ୍ରୀମାନେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ପଞ୍ଚାୟତ ଓ ବ୍ଲକ ଉନ୍ନୟନ ପରିଷଦର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ସହିତ ବିଭିନ୍ନ ସରକାରୀ ଉନ୍ନୟନମୂଳକ ଯୋକ୍ତନାର ସଫଳ ରୂପାୟନ ଉପରେ ମଧ୍ୟ ମତାମତ ଲୋଡିଛନ୍ତି

ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ

ପ୍ରଧାନମନ୍ତ୍ରୀ ଏହି ଅବସରର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ମୂଲ୍ୟବାନ ପରାମର୍ଶ ଦେବେ ଗତ କାନୁୟାରୀ ମାସରେ ପରୀକ୍ଷା ପେ ଚର୍ଚ୍ଚାର ଦ୍ୱିତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମୟର ଅପଚୟ ନ କରି ଏହାର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ ୟୁପି ସି ଏମ୍ ନାଗରିକତା ସଂଶୋଧନ ଆଇନ ନେଇ ବିରୋଧୀ ଦଳମାନେ ଗୁଜବ ପ୍ରଚାର କରୁଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୋଗ କରିଛନ୍ତି ଆଜି ଗୋରଖପୁର ଠାରେ ବିକେପି ପକ୍ଷରୁ ସିଏଏ ସପକ୍ଷରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଆଦିତ୍ୟନାଥ କହିଛନ୍ତି ଏହାଦ୍ୱାରା କାହାରି ନାଗରିକତା ଛିନ୍ନ ହେବ ନାହିଁ ବରଂ ଏହି ଆଇନ ପଡୋଶୀ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍କାନର ନିର୍ଯାତିତା ସଂଖ୍ୟାଲଘୁମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଉଦିଷ୍ଟ ସେ କହିଛନ୍ତି ଏହି ଆଇନ କୌଣସି ଭାରତୀୟ ନାଗରିକଙ୍କ ବିରୋଧ କରେ ନାହିଁ ମାତ୍ର ଯେଉଁମାନେ ଭାରତୀୟ ସୀମାରେଖା ମଧ୍ୟକ୍ତ ବେଆଇନଭାବେ ପ୍ରବେଶ କରି ଅସାମାଜିକ ଓ ଜାତୀୟତା ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ସେମାନଙ୍କୁ ବିରୋଧ କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସିଏଏ ସମ୍ପର୍କରେ ପ୍ରକୃତ ତଥ୍ୟ କନସାଧାରଣଙ୍କୁ ଜଣାଇବା ହେଉଛି ପ୍ରତ୍ୟେକ ଭାରତୀୟ ନାଗରିକ ବିଶେଷକରି ଯୁବାବର୍ଗଙ୍କ କର୍ତ୍ତବ୍ୟ ବିଜେପି ନେତାମାନେ ଘରକୁ ଘର ଯାଇ ପ୍ରତ୍ୟେକ ନାଗରିକଙ୍କୁ ଏହି ନାଗରିକ ସଂଶୋଧନ ଆଇନ ସମ୍ପର୍କରେ କଣାଇବା ପାଇଁ ସେ ଅନୁରୋଧ କରିଛନ୍ତି ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ତାନରେ ସଂଖ୍ୟାଲଘ୍ରମାନଙ୍କ ଦୂର୍ଦ୍ଦଶା ପାଇଁ ସେ କଂଗ୍ରେସକ୍ତ ଦାୟୀ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ଏହି ତ୍ରଟିକୁ ସୁଧାରି ପାରିଛନ୍ତି ଚେନ୍ନାଇ ନିର୍ମଳା ସୀତାରମଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ନାଗରିକତା ସଂଶୋଧନ ଆଇନ କେତେକ ନିର୍ଦ୍ଦିଷ୍ଟ ନିର୍ଯାତିତ ବର୍ଗଙ୍କ ନାଗରିକତା ପ୍ରଦାନ ପାଇଁ ଉଦିଷ୍ଟ ଚେନ୍ନାଇ ସିଟିଜେନ୍ ଫୋରମ ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଅତୀତରେ ଏହିଭଳି ସମାନ ଧରଣର ସଂଶୋଧନ ମାଧ୍ୟମରେ କେତେକ ପଡୋଶୀ ରାଷ୍ଟ୍ରମାନଙ୍କରୁ ଭାରତକୁ ପଳାଇ ଆସିଥିବା ଲୋକମାନଙ୍କୁ ନାଗରିକତା ପ୍ରଦାନ କରାଯାଇଛି ସେ କହିଛନ୍ତି ବର୍ତ୍ତମାନର ସଂଶୋଧନ ଭାରତ କୌଣସି ନାଗରିକଙ୍କୁ ନାଗରିକତାରୁ ବଞ୍ଚିତ କରିବ ନାହି

ତେବେ ସେମାନଙ୍କ ନିକଟରେ ବନ୍ଦୀଥିବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି

ନାଇଜେରିଆର ଆବୁଜା ଠାରେ ଥିବା ଭାରତୀୟ ଦ୍ୱତାବାସ ଏକ ଟୁଇଟ୍ ଯୋଗେ କହିଛି ଯେ ଭାରତ ସରକାର ଓ ଦୃତାବାସ ନାଇଜେରିଆ ସରକାରଙ୍କ ସହ ବୁଝାମଣା କରି ଏହି ଭାରତୀୟ ନାବିକମାନଙ୍କୁ ମୁକ୍ତ କରିଛନ୍ତି ଗଡକରୀ ଭିନିଟ୍ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡକରୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲା ଜଙ୍ଗଲଜାତ ଦ୍ରବ୍ୟ ଭଳି ପ୍ରଚୁରମାତ୍ରାରେ ମହକୁଦ୍ ଥିବା ପ୍ରାକୃତିକ ସମ୍ପଦର ଉପଯୋଗ କରିବାକୁ ବିଦର୍ଭର ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ କରିଛନ୍ତି ମହାରାଷ୍ଟ୍ରର ନାଗପୁରଠାରେ ଆକି ବିଶ୍ୱେଶ୍ୱରୟା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ହୀରକ ଜୟନ୍ତୀ ଉହବକୁ ଉଦ୍ଘାଟନ କରି ଶ୍ରୀ ଗଡକରୀ କହିଛନ୍ତି' ଆମ ଦେଶ ଖବରକାଗଜ ଛପାଇବା ପାଇଁ ବ୍ୟବହୃତ କାଗଜ ଡାକ୍ତରୀଉପକରଣ ଓ କାଠ ମଣ୍ଡ ଭଳି କଞ୍ଚାମାଲ ଆମଦାନୀ କରୁଛି ଗବେଷଣା ପ୍ରତିଷ୍ଠାନଗୁଡିକ ଏହିଭଳି କଞ୍ଚାମାଲ ପ୍ରସ୍ତୁତ କରୁଥିବା ପ୍ରତିଷ୍ଠାନଗୁଡିକ ସହ ସହଯୋଗ ସମନ୍ୱୟ ଓ ଯୋଗାଯୋଗ ରକ୍ଷା କରି ଉପଯୁକ୍ତ ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ଆବଶ୍ୟକ

ଆପ୍ ଗ୍ୟାରେଣ୍ଟି କାର୍ଡ ଆମ୍ ଆଦ୍ମୀ ପାର୍ଟି ଜାତୀୟ ଆବାହକ ତଥା ମ୍ରଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ ଜାତୀୟ ରାଜଧାନୀରେ ଆଗାମୀ ନିର୍ବାଚନ ପୂର୍ବରୁ ଆଜି ଦଳର ଗ୍ୟାରେଷ୍ଟି କାର୍ଡର ଶୁଭାରମ୍ଭ କରିଛନ୍ତି

ସେ ଆହୁରି କହିଛନ୍ତି' ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ବସ୍ ସେବା ଓ ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟର ଗୃହ ଯୋଗାଇ ଦିଆଯିବ ବିଜେପି ଆପ୍ ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି ସରକାର ନିର୍ଭୟା ମାମଲାରେ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜାଇବା ସହିତ ଦୋଷୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି ବୋଲି ବିଜେପି ଅଭିଯୋଗ କରିଛି ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ କହିଛନ୍ତି ଆପ୍ ସରକାର ଜାଣିଶୁଣି ନିର୍ଭୟା ମାମଲାର ଦୋଷୀମାନଙ୍କୁ ମିଳିବାକୁ ଥିବା ଦଣ୍ଡ ସମ୍ପର୍କରେ ଗତ ଦୁଇବର୍ଷ ଧରି ଅବଗତ କରାଇ ନାହାନ୍ତି

ବରିଷ୍ଣ ଓକିଲା ଇନ୍ଦିରା ଜୟସିଂହ ଦୋଷୀମାନଙ୍କୁ କ୍ଷମା ଦେବା ପାଇଁ ନିର୍ଭୟାର ମା'ଙ୍କୁ କରିଥିବା ଅନୁରୋଧକୁ ମଧ୍ୟ ଶ୍ରୀ ତିଓ୍ୱାରୀ ସମାଲୋଚନା କରିଛନ୍ତି

ସେହିଭଳି ଭରୋତ୍ତଳନରେ ମହାରାଷ୍ଟ୍ରର କିରନ୍ ମରାଠେ ଓ ଅଭିଷେକ ନିପାନ୍ନେ ଦ୍ରୁଇଟି ସ୍ୱର୍ଷପଦକ ବିଜୟୀ ହୋଇଛନ୍ତି

ଚଳିତଥର ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ଯୁବକ୍ରୀଡା ପ୍ରତିଯୋଗିତାରେ ଲନ୍ ବାଉଲ୍ୱକୁ ସାମିଲ କରାଯାଇଛି

ଗତକାଲି ବଜରଙ୍ଗ ପ୍ରନିଆ ଓ ରବିକ୍ରମାର ଦହିଆ ଗୋଟିଏ ଲେଖାଏଁ ସ୍ୱର୍ଷପଦକ ହାସଲ କରିଥିଲେ

ପୂର୍ବରୁ ମହିଳା ବର୍ଗରେ ବିନେଶ ଫୋଗଟ୍ ସ୍ୱର୍ଷପଦକ ଓ ଅଂଶୁ ମଲ୍ଲିକ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି